ସମସ୍ତ ଧାନ ଏଫଏ କ୍ ମାନ ପରୀକ୍ଷଣ ହୋଇଛି ଆଗାମୀ ଦିନରେ ଆହୁରି ଅଧ୍କ ମ ଖୋଲାଯିବ

ଏହା ଦ୍ୱାରା ଶିକ୍ଷା ବାଧାପ୍ରାପ୍ତ ହେଉଛି

ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଶ ହେଲେ ଭଦ୍ରକ ଓ ଏହାର ଆଖାପାଖ ଅଞ୍ଞଳର ଲୋକେ ଡାକ୍ତରୀ ସୁବିଧା ପାଇପ ପାରିବେ ଭାରତସରକାରଙ୍କ ପ୍ରଧାନମନ୍ତୀଙ୍କ ଜନବିକାଶ କାର୍ଯ୍ୟକ୍ରମ ସଂଖ୍ୟାଲଘୁ ମନ୍ତଶାଳୟ ଦ୍ୱାରା କ୍ରିୟାନ୍ୱୟନ କରାଯାଇଛି

ସୂଚନାଯାଗ୍ୟ ଯେ ଶ୍ରୀଲୋକନାଥ ଦେବଙ୍କ ଶ୍ରୀଅଙ୍ଗ ବର୍ଷସାରା ଗ ବର୍ଷକରେ ଏହି ମାତ୍ର ଗୋଟିଏ ତିଥିରେ ପାଶିପଙ୍କ ସବୁ ବାହାର କରାଯାଇ ଶ୍ରଦ୍ଧାଳୁମାନେ ଶ୍ରୀଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି

ଆଜି ସୁଦ୍ଧା ପ୍ରଶାସନ ତରଫରୁ ଦୁଇଥର ସମୀକ୍ଷା କରାଯାଇଛି

ବିଜୟୀ ଦଳ